ଏହାର ତଦାରଖପାଇଁ କ୍ୟାନ୍ସର କେୟାର୍ ଫାଉଣେସନ ଗଠନ କରାଯିବ

ପୂର୍ବର୍ ଏହି ଟ୍ରେନ୍ଟି ଡିଏମ୍ୟ ଟ୍ରେନ୍ ଭାବେ ଚାଲୁଥିଲା

ଟ୍ରେନ୍ ଏବଂ ଷ୍ଟେସନ୍ଗୁଡ଼ିକର ଉନ୍ତୀକରଣ କରାଯାଉଛି

ଗତକାଲି ରାଜବୈଦ୍ୟଙ୍କଦ୍ୱାରା ପ୍ରସ୍ତତ ହୋଇଥିବା ଦଶମ୍ମଳ ମହୋଷଧକ୍ ଆକି ଏକାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ସେବନ କରିବାକ ଦିଆଯିବ

ସେଥିରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ନିଃଶୁଳ୍କରେ ଯାତାୟତ କରିବେ

ତିନି ଜଣ ବିଲରେ କାମ ସାରି ଘରକୁ ଫେରୁଥିବାବେଳେ ଟ୍ରାକୁରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା

ପୁଲିସ୍ ସୂଚନା ଅନୁଯାୟୀ ଏକ ମୋଟର ସାଇକେଲ୍ରେ ତିନି ଜଣ ଯୁବକ ରାଉରକେଲାରୁ ଲାଠିକଟା ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା